ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍ ଉପସ୍ଥାପନ କରିବେ ବିରୋଧି ଦଳର କକ୍ଷତ୍ୟାଗ ସହ ଏହି ବିଲ୍ ଗତ ସପ୍ତାହରେ ଲୋକସଭାରେ ପାଶ୍ ହୋଇଯାଇଛି ତିନିବାର ତଲାକ୍ ପ୍ରଥାକ୍ ବିଲ୍ରେ ଅବୈଧ ଘୋଷଣା କରାଯାଇଛି ଓ ଏଥିପାଇଁ ତିନିବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ବିଲ୍କୁ ଯାଞ୍ଚ ପାଇଁ ଚୟନ କମିଟି ନିକଟକୁ ପଠାଇବାକୁ ଦାବି କରି କଂଗ୍ରେସ ନେତୃତ୍ୱରେ ବିରୋଧି ଦଳ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ସଂସଦୀୟ ରାଷ୍ଟମନ୍ତ୍ରୀ ବିଜୟ ଗୋୟଲ ଏହି ବିଲ୍ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଦର୍ଶାଇ ଏହାକୁ ପାସ୍ କରେଇବା ଲାଗି ସଦସ୍ୟମାନଙ୍କୁ ନିବେଦନ କରିଥିଲେ

କୋଜିକୋଡେର ବିନ୍ଦୁ ଓ ମାଲାପୁରମର କନକଦୁର୍ଗେ ନାମକ ସେହି ଦୁଇ ମହିଳା ଆଜି ଭୋର୍ରୁ ପ୍ରଭ୍ ଆୟାପ୍ପାଙ୍କର ଦର୍ଶନଲାଭ କରିଛନ୍ତି ସେମାନେ କିଛିଦିନ ପ୍ରର୍ବେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିବା ସତ୍ତେ ଅନ୍ୟ ଭକ୍ତମାନଙ୍କ ପ୍ରତିବାଦ ଯୋଗୁଁ ସେମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇନଥିଲା

ତାଙ୍କର ଏହି ଗସ୍ତ ସମୟରେ ସେ ଜବାନମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଓ ନିୟନ୍ତ୍ରଣ ରେଖା ଏବଂ ରାଜ୍ୟର ଦୁର୍ଗମ ଅଞ୍ଚଳର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ତାଙ୍କ ସହ ଉତ୍ତରାଞ୍ଚଳ ସେନାବାହିନୀ କମାଣ୍ଡର ଲେଫ୍ଟନାଣ୍ଟ କେନେରାଲ ରଣବୀର ସିଂ ଓ ଚିନ୍ନାର ବାହିନୀ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ ଯାଇଛନ୍ତି ସେନାବାହିନୀ ମୁଖ୍ୟ କୁପଓ୍ୱାଡା ଜିଲ୍ଲା ଗସ୍ତ କରି ଜବାନମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଜେନେରାଲ ରାଓ୍ୱତଙ୍କୁ କିଛିଦିନ ପ୍ରର୍ବେ ଘଟିଥିବା ଅନୁପ୍ରବେଶ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ସୂଚନା ଦିଆଯାଇଛି ନିୟନ୍ତ୍ରଣ ରେଖାରେ ଜବାନମାନଙ୍କ ପହରା ଓ ସତର୍କତାକୁ ସେ ପ୍ରଶଂସା କରିଛନ୍ତି ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜବାନମାନଙ୍କୁ ପରାମର୍ଶ ଦେଇ ସେ ସେମାନଙ୍କର ନୈତିକତାର ମଧ୍ୟ ପ୍ରଶଂସା କରିଛନ୍ତି କେନେରାଲ ରାଓ୍ୱତ ପରେ ରାଜ୍ୟର ବରିଷ୍ଠ ପୁଲିସ ଅଫିସରମାନଙ୍କୁ ସାକ୍ଷାତ୍ କରି ସେମାନଙ୍କ ସହ ଆଭ୍ୟନ୍ତରୀଣ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଆଇଜିପି ଜାମ୍ମୁ ଏଲ୍ଓସି ଜାମ୍ମୁର ନବନିର୍ବାଚିତ ପୁଲିସ ଇନ୍ସପେକ୍ର ଜେନେରାଲ ଏମ୍କେସିହ୍ନା ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଅସାମାଜିକ ଶକ୍ତିଗୁଡ଼ିକ ଦ୍ୱାରା ଯେକୌଣସି ପ୍ରକାରର ଅନ୍ତର୍ଘାତୀମୂଳକ କାର୍ଯ୍ୟକୁ ଭଣ୍ଡୁର କରିବା ପାଇଁ ସତର୍କ ରହିବାକୁ ସମସ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାମ୍ମୁ ଜୋନ୍ର ଦାୟିତ୍ୱ ଗ୍ରହଣ କରିସାରି ସେ କାମ୍ମୁର ପୁଲିସ ଅଡିଟୋରିୟମଠାରେ ପୁଲିସ ଅଫିସରମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି ଯାନବାହନଗୁଡ଼ିକର ଯାଞ୍ଚ ବିଶେଷକରି ସୀମାନ୍ତ ଅଞ୍ଚଳରେ ଏଭଳି ଯାଞ୍ଚ ପାଇଁ ସ୍ୱତନ୍ତ୍ର ବାରିକେଡ ନିର୍ମାଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ସେମାନଙ୍କ ମଧ୍ୟରେ ଅନେକ ଯୁବା ରହିଛନ୍ତି

ସେ କହିଛନ୍ତି ସୀମା ସେପଟରୁ ସନ୍ତାସବାଦୀମାନଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ଆଉଏକ ପ୍ରଶ୍ୱର ଉତ୍ତରରେ ଶ୍ରୀ ସିଂ କହିଛନ୍ତି କାଶ୍କୀରରେ ଇସ୍ଲାମିକ ଷ୍ଟେଟ୍ ସନ୍ତାସବାଦୀ ସଂଗଠନର କୌଣସି ସତ୍ତା ନାହିଁ କିନ୍ତୁ କାଶ୍କୀରର ମୁସଲମାନମାନଙ୍କୁ ହିଂସାର ପଥ ଅନୁସରଣ କରିବା ଉଦ୍ଦେଶ୍ୟରେ ମୌଳବାଦ ଆଡକୁ ଆକର୍ଷିତ କରିବାର ଅନେକ ଉଦ୍ୟମ ହୋଇଛି ସରକାର ଏହାକ୍ର ରୋକିବା ଦିଗରେ ଯଥାସମ୍ଭବ ପଦକ୍ଷେପ ନେଇଛନ୍ତି ନାଇଡୁ ଉଜ୍ଜନଳା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଲୋକମାନଙ୍କୁ କ୍ଷମତାପନ୍ନ କରିବା ସେମାନଙ୍କର ଆମ୍ବସମ୍ମାନ ବୃଦ୍ଧିକରିବା ଓ ସେମାନଙ୍କୁ ସମ୍ମାନର ସହ ବଞ୍ଚବା ଦିଗରେ ଏକ ଅଗ୍ରଗାମୀ ପଦକ୍ଷେପ

ପ୍ରଦୃଷଣମୁକ୍ତ ଇନ୍ଧନର ବ୍ୟବହାର ପାଇଁ ଜନସଚେତନତା ସ୍ୱଷ୍ଟି କରିଥିବାର୍ତ ସେ ପେଟ୍ରୋଲିମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଭୟସୀ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଉଜ୍ଜଳା ଯୋଜନା ବିଶ୍ୱର ସର୍ବବୃହତ୍ ଦାରିଦ୍ୟ ଦୂରୀକରଣ କାର୍ଯ୍ୟକ୍ରମ

ଏହି ଅବସରରେ ସେ ଏକ କଫି ଟେବ୍ରଲ୍ ପ୍ରସ୍ତକ ଉନ୍କୋଚନ କରିଛନ୍ତି

ତେବେ ସେମାନଙ୍କୁ ଦିଆଯାଇଥିବା ଋଣ ସାଧାରଣ ସମ୍ପତ୍ତି ଭାବେ ବିବେଚିତ ହେବ ଏହି ନିଷ୍ପଭି ଯୋଗୁଁ କ୍ଷୁଦ୍ର ମଧ୍ୟମ ଓ ଛୋଟ ଉଦ୍ୟୋଗଗୁଡ଼ିକ ଲାଭବାନ ହେବେ ବିମୁଦ୍ରିକରଣ ଓ କିଏସ୍ଟି ଲାଗୁ ପରେ ସେହି ଉଦ୍ୟୋଗ ଗୁଡ଼ିକ ନଗଦୀ ଅଭାବର ସମ୍ମୁଖୀନ ହୋଇଆସୁଥିଲେ ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ସେହିସବୁ ଉଦ୍ୟୋଗ ଗୁଡ଼ିକର ରଣର ପୁର୍ନଗଠନ କରିବା ପାଇଁ ଏଭଳି ନିଷ୍କଭି ନିଆଯାଇଛି

ଇସୋ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଛାତ୍ରଛାତ୍ରୀମାନଙ୍କ ସହ ସମ୍ଭାଦ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏହି କାର୍ଯ୍ୟକ୍ରମରେ ଇସ୍ରୋ ଦେଶର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ କଡିତ କରିବ

ସାଧାରଣ ଲୋକଙ୍କର ହିତ ପାଇଁ ମହାକାଶ କାର୍ଯ୍ୟକ୍ରମକୁ ବିନିଯୋଗ କରିବାକୁ ସେମାନେ ଆଲୋଚନା କରିଛନ୍ତି ଇସ୍ରୋ ଚେୟାର୍ମ୍ୟାନ୍ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ଗଶିତ ଭଳି ବିଷୟ ଗୁଡ଼ିକରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦେଇଛନ୍ତି ଏହା ସେମାନଙ୍କ ଭବିଷ୍ୟତ ଉଜ୍ୱଳ କରିବ ବୋଲି ଡକ୍କର ଶିବନ କହିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ଉତ୍ପାଦ ବିଭାଗ ସହ ପରାମର୍ଶ କ୍ରମେ ଏହି ବିଞ୍ଜପ୍ତି କାରୀ କରାଯାଇଥିବା କୁହାଯାଇଛି

ଗତବର୍ଷ ଅକ୍ନୋବର ମାସରେ ଆଦାୟ ହୋଇଥିବା ଜିଏସ୍ଟି ଠାର୍ଚ ଏହା ଏକ ଲକ୍ଷ କୋଟି ଟଙ୍କା ଅଧିକ